ଗଣମାଧ୍ଧମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଟୋକନ ବ୍ୟବସ୍ତା ଅଛି ଏବଂ ଏହା ଆଗକ୍ ରହିବ

କିଲ୍ଲା କୃଷକ ସୁରକ୍ଷା ସଂଗଠନର ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି ଆନ୍ଦୋଳନକ୍ ସଫଳ କରିବା ପାଇଁ ଆକି ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା ସଭାମାନ କରାଯାଇଥିବା ଜଶାପଡ଼ିଛି

ସୁବର୍ଶ୍ଣପୁରରେ ମଧ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରାଯାଇଛି

ବିଧାନସଭା ଆକି ଷୋଡ଼ଶ ବିଧାନସଭାର ସପ୍ତମ ଦିନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଶ୍ରନ୍ୟକାଳ ଓ ମୁଲତବୀ ଆଲୋଚନାରେ ଗୃହ ସରଗରମ ହୋଇଥିଲା

ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିଭରଶୀଳ ସେଠାକାର ଦର ନିଭ୍ବାରଣର ପ୍ରଭାବ ସିଧାସଳଖ ରାଜ୍ୟ ଉପରେ ପଡୁଛି ବୋଲି ମନ୍ତୀ ଶ୍ରୀ ସ୍ୱାଇଁ କହିଛନ୍ତି

ସେହିଭଳି ପ୍ରଶ୍ନୋତ୍ତର ଆଲୋଚନା କାଳରେ ବିଭିନ୍ନ ସାମଗ୍ରୀ ସହିତ ସ୍ବନାର ମାପ ଓଜନରେ ଠକାମୀ କରାଯାଉଥିବା ନେଇ ବିରୋଧୀ ଦଳର ବିଧାୟକମାନେ ଅଭିଯୋଗ କରିଥିଲେ ଏହା ପରେ ଭୁବନେଶ୍ୱର ଏବଂ ବ୍ରହ୍କପୁରରେ ଥିବା ସୁନାଦୋକାନଗୁଡ଼ିକୁ ଯାଞ କରିବା ପାଇଁ ବାଚସ୍ୱତି ସ୍ୱର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି

ଏହି ଅବସରରେ କର୍ମଚାରୀମାନଙ୍ଙ୍ ସେମାନଙ୍କର କର୍ଉବ୍ୟବୋଧ ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଛି

ସ୍ୱତନ୍ତ ସ୍ୱାର୍ଡ ଗଠନ କରି ଦୈନିକ ଚଢାଉ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ଘରେ ଘରେ ଏଣ୍ଡରି ପିଠା ସହ ଅନ୍ୟାନ୍ୟ ପିଠାପଣା ମଧ୍ଧ ଆଜି କରାଯାଇଛି

ଏହାପରେ ଅନ୍ୟାନ୍ୟ ନୀତି ହହାଇ ମୁଦିରଥ ସେବକ ବରୁଣପ୍କା କରିଛନ୍ତି